ପିଏମ୍ ସାର୍କ ସନ୍ତାସବାଦର ଅବସାନ ଏବଂ ଏହାକୁ ପ୍ରୋସାହିତ କରୁଥିବା ଶକ୍ତିଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାର୍କ ଦେଶଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ପାନ ଜଣାଇଛନ୍ତି ଦକ୍ଷିଣ ଏସୀୟ ସହଯୋଗ ପରିଷଦ ବା ସାର୍କର ପ୍ରତିଷ୍ଠା ଦିବସ ଅବସରରେ ସାର୍କ ସଚିବାଳୟକୁ ଏକ ପତ୍ର ଲେଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇପାରିଲେ ଏହା ସଂପୃକ୍ତ ମେଣ୍ଟଭୁକ୍ତ ରାଷ୍ଟ୍କ ମଧ୍ୟରେ ଅଧିକ ବିଶ୍ୱାସ ସୃଷ୍ଟି କରିପାରିବ ପାକିସ୍ତାନ ସଂପର୍କରେ ପରୋକ୍ଷ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାର୍କର ସଭ୍ୟରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ପ୍ରତିଷ୍ଠା ପାଇଁ ଭାରତ ଉଦ୍ୟମ କରିଥିଲେ ହେଁ କେତେକ ରାଷ୍ଟ୍ର ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ଏହାକୁ ବାରମ୍ଘାର ଭଣ୍ଣୁର କରିବାକୁ ଉଦ୍ୟମ କରୁଛନ୍ତି ଏହାଫଳରେ ସାର୍କ ତା'ର ଲକ୍ଷ୍ୟ ସାଧନ ଦିଗରେ ସଫଳ ହୋଇପାରୁ ନାହିଁ ଏହା ସଡ୍ଜେ ସାର୍କ ମେଣ୍ଟ କେତେକ କ୍ଷେତ୍ରରେ ପ୍ରଗତି କରିଛି ତେବେ ଆହୁରି ଅନେକ କିଛି କରିବାକୁ ରହିଛି ବୋଲି ସେ କହିଛନ୍ତି

ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ

ବାଂଲାଦେଶ ଭୁଟାନ ଏବଂ ଆଫଗାନିସ୍ଥାନ ଏଥିରେ ମଧ୍ୟ ଯୋଗଦେବାକୁ ମନା କରିଦେବାରୁ ଏହି ସମ୍ମିଳନୀ ବାତିଲ ହୋଇଥିଲା

କେତେକ ନିର୍ଦ୍ଦିଷ୍ଟ ବର୍ଗର ଅନୁପ୍ରବେଶକାରୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବା ପାଇଁ ଏହି ସଂଶୋଧନ ବିଲ୍ ଅଣାଯାଇଛି

ଆଫଗାନିସ୍ଥାନ ବାଂଲାଦେଶ ଏବଂ ପାକିସ୍ତାନର ଯେଉଁସବୁ ହିନ୍ଦୁ ଶିଖ ବୌଦ୍ଧ ଜେନ ପାର୍ସୀ ଏବଂ ଖ୍ରୀଷ୍ଟିଆନ୍ ବେଆଇନ ଭାବେ ଭାରତକୁ ପଳାଇ ଆସିଛନ୍ତି ସେମାନେ ସଂଶୋଧିତ ଆଇନ ଅନୁସାରେ ଭାରତର ନାଗରିକତ୍ୱ ପାଇବେ

ତେବେ ନୂଆ ବିଲ୍ ଆସାମ ମେଘାଳୟ ମିକୋରାମ ଏବଂ ତ୍ରିପୁରାର ଉପଜାତି ଅଞ୍ଚଳ ତଥା ସମ୍ଭିଧାନର ଷଷ୍ଠ ସୂଚୀରେ ସ୍ଥାନୀତ ଇଲାକାଗୁଡ଼ିକ ପାଇଁ ଲାଗୁ ହେବ ନାହିଁ ସେହିଭଳି ଇନର୍ ଲାଇନ୍ ପର୍ମିଟ୍ ନିୟମ ଅନୁସାରେ ଯେଉଁସବୁ ଅଞ୍ଚଳ ଅନ୍ତର୍ଭୁକ୍ତ ସେଠାରେ ମଧ୍ୟ ଏହା ପ୍ରଯୁକ୍ୟ ନୁହେଁ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଏହି ବିଲ୍କୁ ବିରୋଧ କରୁଛନ୍ତି ସେହିଭଳି କଂଗ୍ରେସ ତୃଣମୂଳକଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ ବିଲ୍ର କେତେକ ପ୍ରସ୍ତାବିତ ନିୟମକୁ ଜୋରଦାର ବିରୋଧ କରିଆସ୍କଚ୍ଚନ୍ତି ଏହି ବିଲ୍ ଉପରେ ରଣନୀତି କ'ଣ ହେବ ସେ ସଂପର୍କରେ ବରିଷ୍ଠ କଂଗ୍ରେସ ନେତାମାନେ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଏକ ବୈଠକରେ ଆଲୋଚନା କରିଥିଲେ ଦଳର ନେତା ଅଧିର ରଂଜନ ଚୌଧୁରୀ କହିଛନ୍ତି ଯେ ଏହି ବିଲ୍ଟି ସମ୍ଭିଧାନର ଧର୍ମନିରପେକ୍ଷ ଉଦ୍ଦେଶ୍ୟକୁ ଉଲ୍ଲଂଘନ କରୁଥିବାରୁ ତାଙ୍କ ଦଳ ଏହାକୁ ବିରୋଧ କରିବ ଅପରପକ୍ଷରେ ବିଜେପି ପକ୍ଷରୁ ଦଳର ସବୁ ସଦସ୍ୟ ଆକି ଲୋକସଭାରେ ଉପସ୍ଥିତ ରହିବାକୁ ଏକ ହ୍ୱିପ୍ ଜାରି କରାଯାଇଛି ବୁଧବାର ପର୍ଯ୍ୟନ୍ତ ସଦସ୍ୟମାନେ ସଦନରେ ଉପସ୍ଥିତ ରହିବା ପାଇଁ ଏହି ହୁଇପ୍ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି ସେହିଭଳି ଆଜିଠାରୁ ଚାରିଦିନ ପର୍ଯ୍ୟନ୍ତ ନିଜର ସବୁ ସଦସ୍ୟ ଲୋକସଭାରେ ଉପସ୍ଥିତ ରହିବାକୁ ତୃଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ ହୁଇପ୍ ଜାରି କରାଯାଇଛି

ପାର୍ଲ୍ୟାମେଣ୍ଟ ବାହାରେ ସାୟାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଏହା ପାର୍ଲ୍ୟାମେଣ୍ଟର ଉଭୟ ସଭାରେ ଗୃହୀତ ହେବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦାୟକ ଘଟଣା ବୋଲି ବର୍ଷନା କରି ଆହତ ଲୋକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୃତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ ପାଇଁ ସଭାରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା

ସନ୍ଧ୍ୟା ସୁଦ୍ଧା ଫଳାଫଳ ଜଣାପଡ଼ିବ ବୋଲି ଆଶା କରାଯାଉଛି

ଝାଡ଼ଖଣ୍ଡ କ୍ୟାମ୍ପେନ୍ ଝାଡ଼ଖଣ୍ଡ ବିଧାନସଭାର ତୂତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ହୋଇଛି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଜାରୀବାଗ୍ ବରାହୀ ଓ ବୋକାରୋରେ ନିର୍ବାଚନ ପ୍ରଚାର କରିବେ ସେହିପରି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଆଜି ହଜାରିବାଗର ବଡକାଗାଓଁ ଏବଂ ରାଞ୍ଚିର ମେସ୍ରା ଖେଳପଡିଆରେ ଦୁଇଟି ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଲତା ମଙ୍ଗେସକର ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର ଗତକାଲି ମୁମ୍ବାଇର ଏକ ହସ୍କିଟାଲରୁ ଘରକୁ ଫେରିଛନ୍ତି

ସେ ତିନିସପ୍ତାହ ପୂର୍ବରୁ ନିମୋନିଆ ଯୋଗୁଁ ବ୍ରିଚ୍ କାଣ୍ଡି ହସ୍କିଟାଲରେ ଭର୍ତ୍ତି ହୋଇଥିଲେ

ଏହି ଘଟଣାର ଅପରାଧୀମାନଙ୍କୁ ରୋକିବା ନେଇ ସ୍ଥାନୀୟ ପୁଲିସ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ସେମାନଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଦିଆଯାଇଛି

ଗତ ସନ୍ଧ୍ୟାରେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରିଥିଲେ ଇତିମଧ୍ୟରେ ଏନ୍ଏଚ୍ଆର୍ସି ଟିମ୍ ଆଜି ହାଇଦ୍ରାବାଦରେ ଏହାର ତଦନ୍ତ କାରି ରଖିଛି ଅନ୍ୟପକ୍ଷରେ ହାଇଦରାବାଦ ପୁଲିସ ଏନ୍ଏଚ୍ଆର୍ସି ଟିମ୍କୁ ବିସ୍ତୃତ ରିପୋର୍ଟ ଦେବାକୁ ପ୍ରସ୍ତୁତି ଚଳେଇଛି ଦିଶା ବଳାତ୍କାର ଓ ହତ୍ୟା ଘଟଣା ଏବଂ ଦିଶାଙ୍କୁ ଜୀବନ୍ତ ଦଗ୍ଧ କରାଯିବା ଏବଂ ଗୁଳି ବିନିମୟରେ ଅଭିଯୁକ୍ତ ମାନଙ୍କର ମୃତ୍ୟୁ ଘଟିବା ଘଟଣା ଉପରେ ହାଇଦରାବାଦ ପୁଲିସ ଏନ୍ଏଚ୍ଆର୍ସି ଟିମ୍କୁ ବିସ୍ତୃତ ରିପୋର୍ଟ ଦେବ ଇତିମଧ୍ୟରେ ରାଜ୍ୟ ହାଇକୋର୍ଟ ଅଭିଯୁକ୍ତମାନଙ୍କର ପୁଲିସ ସହ ସଂଘର୍ଷ ଘଟଣା ସଂକ୍ରାନ୍ତ ଏକ ପିଟିସନର ଆକି ଶୁଣାଣି କରିବେ ଅଭିଯୁକ୍ତମାନଙ୍କର ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା ସଂକ୍ରାନ୍ତରେ ଆଜି କୋର୍ଟ ରାୟ ଦେବାର ଅନ୍ତମାନ କରାଯାଉଛି

ତେଲେଙ୍ଗାନାର ପଶୁ ଚିକିତ୍ସକ ଦିଶାଙ୍କ ସାମ୍ଭିକ ବଳାକାର ଓ ହତ୍ୟା ମାମଲାରେ ସେହି ଅଭିଯୁକ୍ତମାନେ ଗିରଫ ହୋଇଥିଲେ

ସାଉଦି ସାଉଦି ଆରବରେ ସେଠାକାର ସରକାର ବିଭିନ୍ନ ସାମାଜିକ କଟକଣାକୁ କୋହଳ କରୁଥିବାବେଳେ ଏହି କ୍ରମରେ ଏବେ ହୋଟେଲ ମାନଙ୍କରେ ପୁରୁଷ ଓ ମହିଳାଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ମଧ୍ୟ କୋହଳ କରିଛନ୍ତି ପୁରୁଷ ଓ ମହିଳାଙ୍କ ପାଇଁ ହୋଟେଲ ଗୁଡ଼ିକରେ କରାଯାଉଥିବା ସ୍ୱତନ୍ତ୍ର ପ୍ରବେଶ ପଥ ଓ ଖାଇବା ସ୍ଥାନ ନିୟମକୁ ଉଚ୍ଛେଦ କରିଛନ୍ତି ପୂର୍ବରୁ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ପ୍ରବେଶ ପଥ ସହିତ ବସିବା ସ୍ଥାନ ମଧ୍ୟ ଅଲଗା ଥିଲା